ମହା ଇଲେକ୍ସନ୍ ମହାରାଷ୍ଟ୍ରରେ ଶାସକ ବିଜେପି ଶିବସେନା ମେଙ୍କ ପୁଣିଥରେ କ୍ଷମତାସୀନ ହୋଇଛି

ତେଣେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ନିର୍ବାଚନ ପ୍ରର୍ବର୍ ସମାନ ସମାନ ସୂତ୍ରରେ ସରକାର ଗଠନ କରିବା ନିଷ୍ପଭିକୁ ତାଙ୍କ ପାର୍ଟି ଅଟଳ ରହିବ ଲିଡ୍ ହରିଆଣା ହରିଆଶାରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ଆସନ୍ତାକାଲି ଚଣ୍ଡିଗଡ଼ଠାରେ ଏକ ବୈଠକରେ ନେତା ନିର୍ବାଚନ କରିବ ବିଜେପି ରାଜ୍ୟ ଭାରପ୍ରାପ୍ତ ଅଧିକାରୀ ଅନୀଲ ଜୈନ୍ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ବୈଠକ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବ

ହରିଆଣା ଇଲେକ୍ସନ୍ ହରିଆଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ୍ କହିଛନ୍ତି ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ସେ ଆଶାବାଦୀ ଅଛନ୍ତି ବିଜେପିର ତୁଙ୍ଗ ନେତାମାନଙ୍କୁ ସାକ୍ଷାତ କରିବା ପୂର୍ବରୁ ନୂଆଦିଲ୍ଲୀରେ ସେ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି

ପୂର୍ବରୁ ତିନି ଜଣ ନିର୍ଦ୍ଦଳୀୟ ବିଧାୟକ କେପି ନଡ୍ରାଙ୍କୁ ବାସଭବନରେ ସାକ୍ଷାତ କରିଥିଲେ ତେଣେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ଦିଲ୍ଲୀରେ ପହଞ୍ଚି ସରକାର ଗଠନ କରିବା ସମ୍ଭାବନା ସଂକ୍ରାନ୍ତରେ ପାର୍ଟିର ନେତାମାନଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ହୁଡ୍ଡା ଏବଂ ତାଙ୍କ ପୁତ୍ର ଦୀପେନ୍ଦ୍ର ସିଂହ ହୁଡ୍ଡା କହିଛନ୍ତି ଯେଉଁ ବିଧାୟକମାନେ ବିଜେପିକୁ ସମର୍ଥନ କରିବାକୁ ଯାଉଛନ୍ତି ସେମାନେ ହରିଆଣା ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଛନ୍ତି ଏବଂ ଲୋକମାନେ କଦାପି ସେମାନଙ୍କୁ କ୍ଷମା ଦେବେ ନାହିଁ କଂଗ୍ରେସର ବରିଷ୍ଠ ନେତାମାନେ ହରିଆଣା ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ସଂକ୍ରାନ୍ତରେ ପାର୍ଟିସଭାପତି ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି ଇତିମଧ୍ୟରେ ଜନନାୟକ ଜନତାପାର୍ଟି ବିଧାୟକ ଦ୍ରୁଷ୍ୟନ୍ତ ଚୌତାଲା ନ୍ତଆଦିଲ୍କୀରେ ପାର୍ଟିର ନେତାମାନଙ୍କ ସହ ଆଲୋଚନା ଚଳେଇଛନ୍ତି ଆଜି ସକାଳେ ପାର୍ଟି ନେତା ସର୍ଦ୍ଦାର ନିଶାନ୍ତ ସିଂହ କହିଥିଲେ ଯେ ତାଙ୍କ ଦଳକୁ କଂଗ୍ରେସ ଓ ବିଜେପି ପକ୍ଷରୁ ନିମନ୍ତ୍ରଣ ମିଳିଛି କିନ୍ତୁ ନିର୍ବାଚିତ ବିଧାୟକମାନଙ୍କ ସହ ଆଲୋଚନା କରାଯିବା ପରେ ଏ ସଂକ୍ରାନ୍ତରେ ଯାହାକିଛି ନିଷ୍ପଭି ନିଆଯିବ ଜେଜେପି ଚୌତାଲା ଜନନାୟକ କନତା ପାର୍ଟି ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ତାଙ୍କ ପାର୍ଟିର ସାଧାରଣ ସର୍ବନିମୁ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଉଥିବା ଯେକୌଣସି ଦଳ ସହ ସାମିଲ ହେବାକୁ ତାଙ୍କ ପାର୍ଟିର ଖୋଲା ମନୋଭାବ ରଖିଛି ନ୍ନଆଦିଲ୍ଲୀରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ଯୁବକ ଓ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ଯିଏ କାମ କରିବ ତାଙ୍କ ଦଳ ସେହି ପାର୍ଟିକୁ ସମର୍ଥନ ଦେବ ହରିଆଶାରେ ସରକାର ଗଠନ କରିବା ସଂକ୍ରାନ୍ତରେ ତାଙ୍କ ଦଳ କୌଣସି ପାର୍ଟି ସହ କଥାବାର୍ତ୍ତା କରିନଥିବା କଥା ଦର୍ଶାଇ ଶ୍ରୀ ଚୌତାଲା କହିଛନ୍ତି କାର୍ଯ୍ୟସ୍ତଚୀ ସଂକ୍ରାନ୍ତରେ କାର୍ଯ୍ୟକାରିଣୀ ସ୍ୱଷ୍ଟ ନଥିବାରୁ ସେ କୌଣସି ଦଳ ସହ କଥାବାର୍ତ୍ତା କରିନାହାନ୍ତି

ଜାନ୍ମୁ କାଶ୍ମୀର ଜିଲ୍ଲା ଉପଭୋକ୍ତା ଫୋରମ୍ର ସଭାପତି ଓ ଅନ୍ୟ ସଦସ୍ୟମାନଙ୍କୁ ସେହିଦିନରୁ ଦାୟିତ୍ୱରୁ ଅନ୍ତର କରାଯିବ

ବିଡିସି ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ପଞ୍ଚାୟତ ସମିତି ପରିଷଦ ପାଇଁ ନିର୍ବାଚନ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ବିଭିନ୍ନ ପଞ୍ଚାୟତ ସମିତିରେ ନିର୍ଦ୍ଦଳୀୟ ପ୍ରାର୍ଥୀମାନେ ଅଧ୍ୟକ୍ଷପଦ ପାଇଛନ୍ତି ତାପଛକୁ ବିଜେପି ଓ ଜେକେଏନ୍ପିପି ଓ କଂଗ୍ରେସ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ପଞ୍ଚୟତ ଉନ୍ନୟନ ପରିଷଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଏଥିରୁ ଲୋକମାନଙ୍କର ଗଣତନ୍ତ୍ର ପ୍ରତି ଆସ୍ଥା ଥିବାର ପ୍ରମାଣ ମିଳିଛି ମୃଳସ୍ତରରେ ପ୍ରଶାସନ ପ୍ରତି ଲୋକମାନେ ଗୁରୁତ୍ୱ ଦେଇଥିବା ମଧ୍ୟ ପ୍ରତିପାଦିତ ହୋଇଛି

ନିର୍ବାଚନରେ ବିଜୟୀମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ବର୍ଭମାନ ସେହି ଅଞ୍ଚଳରେ ଯୁବ ନେତୃତ୍ୱ ପାଇଁ ଏକ ନ୍ତୁଆ ଯୁଗର ଅୟାରମ୍ଭ ହୋଇଛି ଯାହା ଭବିଷ୍ୟତରେ କାତୀୟ ପ୍ରଗତି ଦିଗରେ ଯଥେଷ୍ଟ ସହାୟକ ହୋଇପାରିବ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

ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭଗବାନ ବୁଦ୍ଧ ଓ ଗାନ୍ଧିଙ୍କର ବାଣି ବର୍ତ୍ତମାନ ବିଶ୍ୱ ଓ ପ୍ରତ୍ୟେକ ଦେଶ ତଥା ସମ୍ପ୍ରଦାୟ ଓ ବ୍ୟକ୍ତି ବିଶେଷ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ମଳ ଉପାୟ

ସେ କହିଛନ୍ତି ଶାନ୍ତି ହେଉଛି ସର୍ଭହୀନ ବିକାଶ ଚେତନା ଶାନ୍ତି ଓ ଭାବନାର ଉଦ୍ରେକ ଜରିଆରେ ବିକାଶ ଓ ଉନ୍ନତି ହାସଲ କରାଯାଇ ପାରିବ

ଅମିତ ଶାହା ଗୁଜରାଟର ଗାନ୍ଧିନଗର ଜିଲ୍ଲା ପ୍ରଥମ କିରୋସିନ୍ ମୁକ୍ତ କିଲ୍ଲା ଭାବେ ଘୋଷିତ ହୋଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାନ୍ଧିନଗର ଜିଲ୍ଲାର ହିତାଧିକାରୀମାନଙ୍କୁ ଏକ ହଜାର ଏଲ୍ପିଜି କନେକସନ୍ ବଙ୍କନ କରିଛନ୍ତି ଶ୍ରୀ ଶାହା କହିଛନ୍ତି ଗ୍ରାମାଞଳରେ ମହିଳାମାନଙ୍କୁ ରୋଷେଇ ଗ୍ୟାସ୍ କନେକ୍ସନ୍ ଉକ୍କଳା ଯୋଜନା ଅଧୀନରେ ଯୋଗାଇ ଦିଆଯାଇଛି

ଏହି ଘୁର୍ଷିଝଡ଼ ଓମାନ ଉପକୃଳ ଆଡ଼କୁ ଗତି କରିବ ବୋଲି ଅନୁମାନ କରାଯାଇଛି ଧନତେରସ ଆକି ଦେଶର ବିଭିନ୍ନ ଭାଗରେ ଧନତେରସ ପର୍ବ ପାଳନ କରାଯାଉଛି ଧନତ୍ରୟୋଦଶୀ ବା ଧନଓ୍ୱନ୍ତୀ ତ୍ରିୟୋଦଶୀ ପର୍ବ ଭାବେ ମଧ୍ୟ ଧନତେରସ ପର୍ବକ୍ର ପାଳନ କରାଯାଇଥାଏ ଦୀପାବଳିର ଦୂଇଦିନ ପୂର୍ବର୍ ଏହି ପର୍ବ ପାଳନ କରାଯାଇଥାଏ ସୁନା ରୁପା ଓ ବାସନକୁସନ ଆଦି ନୂଆ ଜିନିଷ କିଣିବା ପାଇଁ ଆଜିର ଦିନକୁ ଲୋକମାନେ ପବିତ୍ର ଦିନ ବୋଲି ଭାବିଥାନ୍ତି